ବଲାଙ୍ଗିର ଜିଲ୍ଲା ସମେତ ରାଜ୍ୟରେ ସ୍ୱ ମରୁଡ଼ି ପରିସ୍ସିତି ଉପୁଜିଥିବା ସମ୍ପର୍କରେ ବାଚସ୍ୱତିଙ୍କ ନିର୍ଦ୍ଦେଶକ୍ରମେ ମନ୍ତୀ ଶ୍ରୀ ମାରାଣ୍ଡି ଗୃହରେ ଏହି ତଥ୍ୟ ରଖିଛନ୍ତି

ଆକିଠାରୁ ଏହି ସମସ୍ୟା ଭୁବନେଶ୍ୱରରେ ସମାଧାନ ହୋଇପାରିବ ବୋଲି ଶ୍ରୀ ନନ୍ଦ କହିଛନ୍ତି

ଏହି ସମସ୍ତ କାମ ଆକିଠାରୁ ଭୁବନେଶ୍ୱରର ଏହି ଡାକଘରେ ହେବା ସହିତ ରାକ୍ୟର ହସ୍ତଶିକ୍ର କୁଟୀର ଶିକ୍ବ ଆଦି ସାମଗ୍ରୀ ଏହିଠାରୁ ସ୍ବିଧାରେ ରପ୍ତାନୀ କରାଯାଇପାରିବ ବୋଲି କହିଥିଲେ

ଫ୍ରିଜର୍ ଭିତରେ ମୃଷା ପଶିପାରିବ ନାହି

ଦମକଳ ବାହିନୀ ପହଞ୍ ନିଆକୁ ଆୟଉ କରିଥିଲା

ବର୍ଷାରେ ଓଦା ହୋଇ ରହିଥିବା ଏକ ଘରକାନ୍ତ ହଠାତ୍ ଭାଙ୍ଗିପଡ଼ିବା ଫଳରେ ଜଶେ ମହିଳା ଗୁରୁତର ଆହତ ହୋଇପଡ଼ିଥିଲେ

ଆଜି ଉପକୂଳ ଓଡ଼ିଶା ସମେତ ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ସ୍ଚାନରେ ଘଡ଼ଘଡ଼ି ସହ ବର୍ଷାର ସମ୍ଭାବନା ରହିଛି